ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦ୍ୱାଦଶ ବ୍ରିକ୍କ ଶିଖର ବୈଠକରେ ଅଂଶଗ୍ରହଣ କରିବେ ଚଳିତ ବର୍ଷ ରୁଷ ବ୍ରିକ୍ ଶିଖର ବୈଠକର ଆୟୋଜନ କରୁଛି ଶିଖର ବୈଠକ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ ବିଶ୍ୱ ସ୍ଥିରତା ନିରାପତ୍ତା ସମ୍ଭନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ଓ ନୂଆ ପଦ୍ଧତିର ବିକାଶ ବ୍ରିକ୍ ଶିଖର ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ ଶିଖର ବୈଠକ ସମୟରେ ବ୍ରିକ୍ ସଦସ୍ୟ ଦେଶ ଗୁଡ଼ିକର ନେତୃବୃନ୍ଦ ସହଯୋଗ ବୃଦ୍ଧି ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବହୁ ରାଷ୍ଟ୍ରୀୟ ସଂଗଠନ ଗୁଡ଼ିକରେ ସଂସ୍କାର ମଧ୍ୟ ଆଲୋଚନାର ପରିସରକୁ ଆସିବ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ସନ୍ତାସବାଦର ଦମନ ପାଇଁ ସହଯୋଗ ବୃଦ୍ଧି ବାଣିଜ୍ୟ ସ୍ୱାସ୍ଥ୍ୟ ଶକ୍ତି ଓ ଜନସମ୍ପର୍କ ଆଦି ପ୍ରସଙ୍ଗ ଉପରେ ମଧ୍ୟ ପୁଙ୍ଗାନୁପୁଙ୍ଗ ଆଲୋଚନା ହେବ ଭାରତ ବ୍ରିକୁର ଅଧ୍ୟକ୍ଷ ପଦ ଗ୍ରହଣ କରିବ

ରାଜସ୍ଥାନର ପାଲିସ୍ଥିତ ଜେତ୍ପୁରା ଠାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ଏହି ଅବସରରେ ଭିଡ଼ିଓ କନ୍ଫରେନ୍ ିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ନବବର୍ଷ ଆଧ୍ୟାତ୍ମିକ ଭାବ ଓ ପ୍ରେରଣାର ବର୍ଷ ସେ କହିଛନ୍ତି ଗୁଜରାତ ଦେଶକୁ ଦୁଇ ଜଣ ମହାନ୍ ବ୍ୟକ୍ତିଙ୍କୁ ଦେଇଛି ରାଜନୀତି କ୍ଷେତ୍ରରେ ସର୍ଦ୍ଦାର ବଲୁଭ ଭାଇ ପଟେଲ୍ ଓ ଆଧ୍ୟାତ୍ରିକ କ୍ଷେତ୍ରରେ ଆଚାର୍ଯ୍ୟ ବିଜୟ ବଲ୍ଲଭ ଜୀ ମହାରାଜ ଭାରତ ପାଇଁ ଗୁଜରାତର ଅବଦାନ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରତିମୂର୍ତ୍ତି ବିଶ୍ୱକୁ ଶାନ୍ତି ଓ ଅହିଂସା ପାଇଁ ପ୍ରେରଣାର ଉତ୍ସ ହେବ ସେ କହିଛନ୍ତି ଶିକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବାରେ ଆଚାର୍ଯ୍ୟ ବଲ୍ଲଭଙ୍କର ଉଦ୍ୟମ ଅତ୍କଳନୀୟ ସେ ଅନେକ ରାଜ୍ୟରେ ଧାର୍ମିକ ଶିକ୍ଷାନୃଷ୍ଣାନ ଗ୍ରଡ଼ିକର ଭିଭିଭୂମି ସ୍ଥାପନ କରିଥିଲେ

ଶ୍ରୀ ମୋଦୀ କହିଛନ୍ତି ସ୍ୱାଧୀନତା ସଂଗ୍ରାମକୁ କ୍ରିୟାଶୀଳ କରାଇବାରେ ସାଧୁସନ୍ଥମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଓ ବର୍ତ୍ତମାନ ସ୍ଥାନୀୟ ସାମଗ୍ରୀର ବ୍ୟବହାରକୁ ଉସାହିତ କରିବାର ସମୟ ସେ କହିଛନ୍ତି ଭାରତ ସର୍ବଦା ବିଶ୍ୱକୁ ମାନବିକତା ଶାନ୍ତି ଓ ଅହିଂସାର ପଥ ପ୍ରଦର୍ଶନ କରି ଆସିଛି ଭାରତଠାରୁ ସମଗ୍ର ବିଶ୍ୱ ସର୍ବଦା ଏହିଭଳି ପ୍ରେରଣା ପାଇ ଆସିଛି ବର୍ତ୍ତମାନ ସମଗ୍ର ବିଶ୍ୱ ଭାରତଠାରୁ ଏହା ଆଶା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ନିତିଶ କୁମାର ଜେଡିୟୁ ନେତା ନିତିଶ କୁମାର ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିହାର ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ରାଜଭବନ ଠାରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବିଜେପି ନେତା ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗତକାଲି ପାଟନାରେ ଅନୁଷ୍ଠିତ ଏନ୍ଡିଏର ଏକ ବୈଠକରେ ନିତିଶ କୁମାରଙ୍କୁ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ କରାଯାଇଥିଲା

ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତ କୋବିଡ୍ ନାଇଷ୍ଟିନ୍ର କଡ଼ା ମୁକାବିଲା କରିଛି ଓ ଏହା ଭାରତର ମନୋବଳ ବୃଦ୍ଧି କରିଛି ଭବିଷ୍ୟତରେ ଆନ୍ତର୍ଜାତିକ ସହଯୋଗ କ୍ଷେତ୍ରରେ ଏହା ଭାରତ ପାଇଁ ପଥ ଖୋଲି ଦେଇଛି ବୈଦେଶିକ ମନ୍ତ୍ରଣାଳୟ ଓ ହାଇଦ୍ରାବାଦ୍ ସ୍ଥିତ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜ୍ନେସ ଦ୍ୱାରା ଆୟୋଜିତ ତୃତୀୟ ଡେକାନ୍ ଡାଏଲଗ୍ରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ଜୟଶଙ୍କର କୋବିଡ୍ ସଂକ୍ରମଣର ମୁକାବିଲା ପାଇଁ ଭାରତର ପଦକ୍ଷେପକୁ ଭ୍ୟସୀ ପ୍ରଶଂସା କରିଛନ୍ତି ଦେଶ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହାର ଦକ୍ଷତା ବୃଦ୍ଧି କରିପାରିଛି ଓ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ନିଜକୁ ଅଧିକ ମଜବୁତ କରିଛି ସେ କହିଛନ୍ତି ଏକ ସମୟରେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ବେଷ୍ଟିଲେଟର ପ୍ରଚୁର ପରିମାଣରେ ଉପଲବ୍ଧ ନ ଥିଲା କିନ୍ତୁ ବର୍ତ୍ତମାନ ଦେଶ ନିଜର ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ଦେଶକୁ ସାହାଯ୍ୟ କରୁଛି

ଦେଶରେ ଲୋକମାନେ ଯେଉଁଭଳି ଶୃଙ୍ଖଳା ଅବଲମ୍ଭନ କରୁଛନ୍ତି ତାହାର ସେ ପ୍ରଶଂସା କରିଛନ୍ତି ଦେଶ କୋବିଡ୍ ସଂକଟରୁ ମୁକ୍ତ ହେବ ବୋଲି ସେ ଦୂଢ଼ ମତପୋଷଣ କରିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ସନ୍ତାସବାଦୀମାନଙ୍କୁ ପାର୍ଷି ଯୋଗାଣ ଓ ସାଇବର ଅପରାଧ ଭଳି ବିପଦକୁ ଭାରତ ସର୍ବସନ୍ପଖକ୍ ଆଣିପାରିଛି ସେ ମଧ୍ୟ ଜଳବାୟ ପରିବର୍ତ୍ତନ ବିଷୟକୁ ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ବିନା ଏକ ଉଜ୍ଜଳ ଭବିଷ୍ୟତ ସମ୍ଭବ ନୁହେଁ

ସେ କହିଛନ୍ତି ଅତି ଭୟଙ୍କର ବିପଜନକ ପରିସ୍ଥିତିକୁ ମଧ୍ୟ ମାନବଜାତି ଐକ୍ୟବଦ୍ଧ ହୋଇ ସହଜରେ ପରାହତ କରିପାରିଛି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ନିୟମର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଭିପି ହ୍ୟୁମାନ୍ ରିସୋର୍ସ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦେଶକୁ ମାନବ ସମ୍ଭଳର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆହ୍ପାନ ଦେଇଛନ୍ତି ଦେଶକୁ ଆତ୍ମ ନିର୍ଭରଶୀଳ କରିବା ଓ ଆନ୍ତର୍ଜାତିକ ସ୍ତରରେ ଉକ୍କର୍ଷ କେନ୍ଦ୍ରରେ ପରିଣତ ହେବା ପାଇଁ ସେ ଶିକ୍ଷାନୁଷାନ ଗୁଡ଼ିକୁ ଆହ୍ପାନ ଦେଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ନୂଆ ଶିକ୍ଷା ନୀତିକୁ ଏହିସବୁ ଦିଗ ଗୁଡ଼ିକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଛି

କୋବିଡ୍ ନାଇଷ୍ଟିନ୍ ସମ୍ଭନ୍ଧୀୟ ନିୟମ ଗୁଡ଼ିକର ପାଳନ କରିବାକୁ ସେ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି

ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ପ୍ରଚୁର ପରିମାଣରେ ବିକ୍ରୟ ହେବା ସହ ହସ୍ତଶିଳ୍ପୀମାନେ ଏଥିରୁ ବହୁ ମାତ୍ରାରେ ଲାଭାନ୍ପିତ ହୋଇଛନ୍ତି

ଅଷ୍ଟ୍ରେଲିଆ ଭାରତ ଜାପାନ୍ ଓ ଆମେରିକାର ନୌବାହିନୀ ଗୁଡ଼ିକ ଏହି ସମାରାଭ୍ୟାସରେ ଅଂଶଗ୍ରହଣ କରିବେ